ବିଶିଷ ଶିକ୍ଷାବିତ୍ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡକ୍କର ସର୍ବପଲ୍କ ରାଧାକ୍ରିଷ୍ଡଙ୍ ଜନ୍କ ଦିନ ଅବସରରେ ସାରା ଦେଶରେ ଗୁର୍ଦିବସ ପାଳନ କରାଯାଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ତାଙ୍କ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି ଭାରତୀୟ ସଂସ୍କୃତି ହେଉଛି ଗୁରୁ ଶିଷ୍ୟ ପରଖ୍ପରା ଚରିତ୍ର ଉପରେ ଆଧାରିତ ଗୁରୁଦିବସ ପାଇଁ ବିଦ୍ୟାଳୟ ମହାବିଦ୍ୟାଳୟଗୁଡ଼ିକରେ ବିଭିନୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି

ଶିକ୍ଷାବିତ୍ମାନେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ଧରେ ଥିବା ଦୂରତ୍ୱକୁ ହ୍ରାସ କରିବା ଉପରେ ପ୍ରଧାନମନ୍ତୀ ଗୁରୁତ୍ୱାରୋପ କରିଛନ୍ତି

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମାନବ ସମ୍ୟଳ ବିକାଶ ମନ୍ତୀ ପ୍ରକାଶ ଜାଭେଡକର ଉପସ୍ଥିତଥିଲେ

ଏହିଭଳି ଧମକ ସେ ଅନ୍ୟାନ୍ୟ ଉଚ୍ଚପଦସ୍ସ ପ୍ରଶାସନିକ ଅଧିକାରୀ ମନ୍ତୀ ଏବଂ ବିଚାରବିଭାଗୀୟ ଅଧିକାରୀଙ୍କୁ ଦେଇଥିବା ନେଇ ଅଭିଯୋଗ ରହିଛି

ଖାଦ୍ୟ ସୂରକ୍ଷା ଯୋଜନାରେ ହିତାଧିକାରୀ ଏହି ସୁବିଧା ପାଇପାରିବେ

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତୀ ଭିଡିଓ କନ୍ଫରେନ୍ପିଂ ମାଧ୍ଧମରେ ଏହି କାର୍ଯ୍ୟକ୍ରମର ସଫଳ ର୍ପାୟନ ପାଇଁ ଜିଲ୍ସପାଳ ମାନଙ୍କ ସହ ଆଲୋଚନା କରିଛନ୍ତି

ଏହି ବଲ୍ବଗୁଡିକର ତିନିବର୍ଷ ୱାରେକ୍କି ରହିବ ଏବଂ ସେଗୁଡିକୁ ଖାଉଟି ବିକ୍ରୟ କେନ୍ଦ୍ ମାଧ୍ଧମରେ ପ୍ରଦାନ କରାଯିବ ଏ ବାବଦ ସମ୍ଠ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ

ମାମଲାର ଶୁଣାଣି କରି ଗତକାଲି ହାଇକୋର୍ଟ ଘଟଣାର କ୍ରାଇମ୍ବ୍ରାଞ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି